ତାଙ୍କର ଏହି ଗସ୍ତରେ କାଳରେ ଦୁଇ ଦେଶ ମଧ୍ୟରେ ଅନେକ ଦ୍ୱିପକ୍ଷିୟ ରାଜିନାମା ସ୍ପାକ୍ଷରିତ ହେବ

ପିଏମ୍ ଭିଜିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ରାତିରେ ସାଉଦି ଆରବ ରାଜଧାନୀ ରିଆଦ୍ରେ ଯାଇ ପହଞ୍ଚିଛନ୍ତି ରାଜା ଖଲିଦ୍ ଆନ୍ତର୍ଜାତିକ ବିମାନ ବନ୍ଦରଠାରେ ରିଆଦ୍ ରାଜ୍ୟପାଳ ଫୈଜଲ ବିନ୍ ବନ୍ଦର ଅଲ୍ ସୌଦ୍ ତାଙ୍କୁ ସ୍ୱାଗତ କଣାଇଥିଲେ ପ୍ରଧାନମନ୍ତ୍ରୀ ସେଠାରେ ତୂତୀୟ ଫ୍ୟୁଚର୍ ଇନ୍ଭେଷ୍ଟମେଣ୍ଟ ଇନିସିଏଟିଭ୍ ଏଫ୍ଆଇଆଇ ଫୋରମ୍ରେ ଉଦ୍ବୋଧନ ଦେବେ ସାଉଦି ଆରବ ଗସ୍ତ ପୂର୍ବରୁ ଏକ ବିବୃତ୍ତିରେ ଶ୍ରୀ ମୋଦୀ କହିଥିଲେ ପ୍ରତିରକ୍ଷା ନିରାପତ୍ତା ବାଣିଜ୍ୟ ସଂସ୍କୃତି ଶିକ୍ଷା ଓ ଦୁଇ ଦେଶର ଲୋକମାନଙ୍କ ମଧ୍ୟରେ ଯୋଗାଯୋଗ ସ୍ଥାପନ ଆଦି ପ୍ରସଙ୍ଗ ଉପରେ କଥାବାର୍ତ୍ତାରେ ଗୁରୁତ୍ୱ ଦିଆଯିବ ସାଉଦି ଆରବରେ ଭାରତୀୟ ରାଷ୍ଟ୍ରଦୃତ ଔସଫ୍ ସଇଦ୍ ଆକାଶବାଣୀକୁ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ଭାଗିଦାରୀ ସମ୍ପର୍କକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି ଶ୍ରୀ ମୋଦୀ ସାଉଦି ଆରବ ରାଜା ସଲମାନ ବିନ୍ ଅବଦ୍କଲ୍ ଅଜିଦ୍ ଅଲ୍ ସୌଦଙ୍କ ସହ ଦ୍ୱିପକ୍ଷିୟ କଥାବାର୍ତ୍ତା କରିବେ ଯୁବରାଜ ମହମ୍ମଦ ବିନ୍ ସଲମାନଙ୍କ ସହ ଆଞ୍ଚଳିକ ବିଶ୍ୱସ୍ତରୀୟ ଓ ଆପୋଷ ସ୍ୱାର୍ଥ ବିଜଡ଼ିତ ପ୍ରସଙ୍ଗଗୁଡ଼ିକ ଉପରେ ଦ୍ୱିପକ୍ଷିୟ ସହଯୋଗ ସଂକ୍ରାନ୍ତରେ ମଧ୍ୟ ସେ କଥାବାର୍ତ୍ତା କରିବେ

ପିଏମ୍ ଇୟୁ ୟରୋପୀୟ ସଂଘ ସାଂସଦମାନଙ୍କ ସହ ଗତକାଲି ସାକ୍ଷାତ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସନ୍ତାସବାଦର ସଂଗ୍ରାମ ପାଇଁ ଆନ୍ତର୍କାତିକ ସ୍ତରରେ ଘନିଷ୍ଠ ସହଯୋଗର ଆବଶ୍ୟକତା ପ୍ରତି ଗୁର୍ରତ୍ୱାରୋପ କରିଛନ୍ତି ସନ୍ତାସବାଦକୁ ସାହାଯ୍ୟ ସମର୍ଥନ ଓ ପ୍ରୋହାହନ ଦେଉଥିବା ବ୍ୟକ୍ତି ଓ ସଂସ୍ଥାମାନଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଆହ୍ୱାନ ଜଣାଇଛନ୍ତି

ଶ୍ରୀ ମୋଦୀ କହିଛନ୍ତି ସନ୍ତାସବାଦକୁ ଆଦୌ ସହ୍ୟ କରାଯିବ ନାହିଁ ଏହି ପ୍ରତିନିଧି ଦଳ ଜାନ୍ମୁ କାଶ୍ମୀର ଗସ୍ତରେ ଯିବେ ଏହା ଉପରେ ଶ୍ରୀ ମୋଦୀ କହିଛନ୍ତି ସେମାନଙ୍କର ଏହି ଗସ୍ତ ଜାମ୍ମ କାଶ୍ମୀର ଓ ଲଦାଖ ଅଞ୍ଚଳର ଧାର୍ମିକ ଓ ସାଂସ୍କୃତିକ ବିବିଧତା ସମ୍ପର୍କରେ ସେମାନଙ୍କୁ ଜାଣିବା ଲାଗି ଯଥେଷ୍ଟ ସ୍ୱଯୋଗ ପ୍ରଦାନ କରିବ ସେହି ଅଞ୍ଚଳରେ ସରକାରଙ୍କ ଅଗ୍ରାଧିକାର ଓ ବିକାଶ ସଂକ୍ରାନ୍ତରେ ସେମାନେ ଅବଗତ ହୋଇପାରିବେ ବୋଲି ଶ୍ରୀ ମୋଦୀ ଆଶାବ୍ୟକ୍ତ କରିଛନ୍ତି ଜେକେ ବୋର୍ଡ ଏକ୍ଜାମ୍ ଜାମ୍ମୁ କାଶ୍ମୀରରେ କାଶ୍ମୀର ଡିଭିଜନାଲ୍ କମିଶନର୍ ବସିର୍ ଅହନ୍ନଦ ଖାଁ ସ୍କୁଲ୍ ବୋର୍ଡ଼ ପରୀକ୍ଷା ନିର୍ବିଘୁରେ ସମ୍ପନ୍ନ ହେବା ସଂକ୍ରାନ୍ତରେ ସମସ୍ତ ଡେପୁଟି କମିଶନର୍ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଆଗାମୀ ବୋର୍ଡ଼ ପରୀକ୍ଷାଗୁଡ଼ିକ ପାଇଁ ଗ୍ରହଣ କରାଯାଇଥିବା ବ୍ୟବସ୍ଥାଗୁଡ଼ିକର ସମୀକ୍ଷା କରିବା ପରେ ସେ ଏହି ନିର୍ଦ୍ଦେଶ କାରି କରିଛନ୍ତି ଆଜିଠାରୁ ସମଗ୍ର କାଶ୍ମୀର ଡିଭିଜନ୍ରେ ବୋର୍ଡ଼ ପରୀକ୍ଷା ଆରମ୍ଭ ହେଉଛି ପରୀକ୍ଷାର ବହୁ ପୂର୍ବରୁ ନିକ ନିଜ ଥାନାଗୁଡ଼ିକରେ ପରୀକ୍ଷା ସାମଗ୍ରୀ ଜମା କରିବା ବିଷୟ ନିଶ୍ଚିତ କରିବାକୁ ସ୍କୁଲ୍ ବୋର୍ଡ଼ ସମ୍ପାଦକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ପରୀକ୍ଷା ଶେଷ ହେବା ପରେ ଉତ୍ତର ପତ୍ରଗୁଡ଼ିକୁ ସମ୍ପୃକ୍ତ ଥାନାଗୁଡ଼ିକରେ ଜମା କରାଯିବ କାଶ୍ମୀର ଉପତ୍ୟକାର ପ୍ରତ୍ୟେକ ଜିଲ୍ଲାରେ ଡେପୁଟି କମିଶନରମାନେ ନିୟନ୍ତ୍ରଣ କକ୍ଷ ପ୍ରତିଷ୍ଠା କରିବା ପାଇଁ ଶ୍ରୀ ଖାନ୍ ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ଡେପୁଟି କମିଶନର ମୁଖ୍ୟ ଶିକ୍ଷା ଅଧିକାରୀ ଏବଂ ବୋର୍ଡ ସ୍କୁଲର ସଚିବ ଏବଂ ଥାନା ଅଧିକାରୀମାନେ ଏହି ନିୟନ୍ତ୍ରଣକକ୍ଷ ଦାୟିତ୍ୱରେ ରହିବେ ପ୍ରେକ୍ ସିଏସ୍ଆର୍ ଆୱାର୍ଡ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ କମ୍ପାନୀ ସାମାଜିକ ଦାୟିତ୍ୱବୋଧ କ୍ଷେତ୍ରରେ ବିଶେଷ ଅବଦାନ ରଖିଥିବା ବଛାବଛା କମ୍ପାନୀଗୁଡ଼ିକୁ ଆସନ୍ତାକାଲି ନ୍ନଆଦିଲ୍ଲୀରେ କାତୀୟ କମ୍ପାନୀ ସାମାଜିକ ଦାୟିତ୍ୱ ପୁରସ୍କାର ପ୍ରଦାନ କରିବେ ନିରନ୍ତର ବିକାଶ ଓ ସମଷ୍ଟିଗତ ଅଭିବୃଦ୍ଧି ହାସଲ କରିବା କ୍ଷେତ୍ରରେ ସ୍ୱୀକୃତି ଦେବା ଲକ୍ଷ୍ୟରେ କମ୍ପାନୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ପୁରସ୍କାର ଦିଆଯାଇଥାଏ

କମ୍ପାନୀର ସାମାଜିକ ଦାୟିତ୍ୱବୋଧ ପାଇଁ ସରକାରଙ୍କ ପକ୍ଷରୁ ଏହା ସର୍ବୋଚ୍ଚ ପୁରସ୍କାର ବୋଲି ବିବେଚନା କରାଯାଉଛି ରେଲୱେ ଦିବ୍ୟାଙ୍ଗଜନ ଦିବ୍ୟାଙ୍ଗମାନଙ୍କ ପାଇଁ ସଂରକ୍ଷିତ ପଦବୀଗୁଡ଼ିକରେ କେବଳ ଦିବ୍ୟାଙ୍ଗମାନଙ୍କୁ ହିଁ ନିଯୁକ୍ତି ଦିଆଯିବ ବୋଲି ଭାରତୀୟ ରେଳବାଇ ପକ୍ଷରୁ ପ୍ରତିଶ୍ରତି ଦିଆଯାଇଛି ଗତକାଲି ରେଳବାଇ ପକ୍ଷରୁ ଜାରି ଏକ ଇସ୍ତାହାରରେ କୁହାଯାଇଛି ଭିନ୍ନକ୍ଷମ ମାନଦଣ୍ଡ ପୂରଣ କରୁଥିବା ଯୋଗ୍ୟ ବ୍ୟକ୍ତିମାନଙ୍କୁ ନିଜ ନିଜର ରେଳବାଇ କୋନ୍ ଓ ଖାଲିଥିବା ପଦବୀଗୁଡ଼ିକରେ ନିଯୁକ୍ତି ଦିଆଯିବ ଏହି ପଦବୀଗୁଡ଼ିକରେ ଆଉ କାହାକୁ ନିଯୁକ୍ତି ଦିଆଯିବ ନାହିଁ ବୋଲି ରେଳବାଇ ପକ୍ଷରୁ ସ୍ୱଷ୍ଟ କରାଯାଇଛି ଇସ୍ତାହାରରେ ଏ କଥା ମଧ୍ୟ କୁହାଯାଇଛି ଉପଯୁକ୍ତ ଭିନ୍ନକ୍ଷମ ମାନଦଣ୍ଡ ପୂରଣ କରୁନଥିବା କ୍ଷେତ୍ରରେ ଖାଲି ପଦବୀଗୁଡ଼ିକୁ ପରବର୍ତ୍ତୀ ନିଯୁକ୍ତି ବିଜ୍ଞପ୍ତି ପାଇଁ ସୁରକ୍ଷିତ ରଖାଯିବ ଭାରତୀୟ ରେଳବାଇରେ ଯୋଗ୍ୟ ଭିନ୍ନକ୍ଷମମାନଙ୍କ ପାଇଁ ସଂରକ୍ଷିତ ଆସନ ପୂରଣ କ୍ଷେତ୍ରରେ ଅନିୟମିତତା ହେଉଥିବା ଅଭିଯୋଗ କରି ଦିବ୍ୟାଙ୍ଗମାନେ ନୂଆଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ କରିବାରୁ ରେଳବାଇ ପକ୍ଷରୁ ଏପରି ସ୍ୱଷ୍ଟିକରଣ ଦିଆଯାଇଛି

ଶ୍ରୀ ଜନ୍ସନ୍ କହିଛନ୍ତି ଦେଶକୁ ଆଉ ବହୁଦିନ ପର୍ଯ୍ୟନ୍ତ ପାର୍ଲାମେଣ୍ଟ ମୁଣ୍ଡକାମିନ୍ରେ ରଖିପାରିବ ନାହିଁ ଏବଂ ପାର୍ଲାମେଣ୍ଟ ଅଚଳ ହୋଇପଡ଼ିଛି ସାଧାରଣ ନିର୍ବାଚନକୁ ସମର୍ଥନ କରିବା ପାଇଁ ଲେବର ପାର୍ଟିର ନେତା ଜେରେମି କୋରବିନ୍ ପ୍ରତ୍ୟାଖ୍ୟାନ କରିଥିବା ବିଷୟକୁ ଶ୍ରୀ ଜନ୍ସନ୍ ତୀବ୍ର ସମାଲୋଚନା କରିଛନ୍ତି ଭୋଟ୍ ଗ୍ରହଣ ସମୟରେ ବିରୋଧୀ ଲେବର ପାର୍ଟିର ସାଂସଦମାନେ ଅନୁପସ୍ଥିତ ରହିବାରୁ ପ୍ରସ୍ତାବ ସପକ୍ଷରେ ଆବଶ୍ୟକୀୟ ଦୁଇ ତୂତୀୟାଂଶ ସମର୍ଥନ ମିଳିପାରି ନଥିଲା ବିବିସି ସମ୍ଭାଦ ସଂସ୍ଥା କହିଛି ନିର୍ବାଚନ କରିବା ପାଇଁ ତୂତୀୟଥର ପାଇଁ ତାଙ୍କର ପ୍ରସ୍ତାବକୁ ସାଂସଦମାନେ ପ୍ରତ୍ୟାଖ୍ୟାନ କରିଥିବାରୁ ସେ ପୁଣିଥରେ ବଡ଼ ଦିନ ପୂର୍ବରୁ ଉଦ୍ୟମ କରିବାର ଆଶା କରାଯାଉଛି

ମରୁଭୂମି ଅଞ୍ଚଳରେ ସନ୍ତାସବାଦର ମୁକାବିଲା ପାଇଁ ଏହି ସମରାଭ୍ୟାସରେ କୌଶଳ ପ୍ରଦର୍ଶନ କରାଯିବ ଦୁଇ ସେନାବାହିନୀ ମଧ୍ୟରେ ଆନ୍ତଃ ଦକ୍ଷତା ପ୍ରତିପାଦନ ସହଯୋଗ ଓ ବୁଝାମଣା ବୃଦ୍ଧି କରିବା ଏହି ସମରାଭ୍ୟାସର ଲକ୍ଷ୍ୟ ବାଗ୍ଦାଦି ଇସଲାମିକ୍ ଷ୍ଟେଟ୍ ସନ୍ତାସବାଦୀ ସଂଗଠନର ନେତା ଅବୁ ବକର୍ ଅଲ୍ ବାଗ୍ଦାଦିର ମୃତ ଶରୀରକୁ ସଶସ୍ତ ଯୁଦ୍ଧ ନିୟମ ଓ ଆମେରିକୀୟ ପଦ୍ଧତି ଅନୁସାରେ କବର ଦିଆଯାଇଛି ଆମେରିକୀୟ ମିଳିତ ବାହିନୀ ମୁଖ୍ୟ ଜେନେରାଲ୍ ମାକ୍ ମିଲେ ପେଙ୍କାଗନ୍ରେ ସାମ୍ବାଦିକମାନଙ୍କୁ ଉଦ୍ବୋଧନ ଦେଲାବେଳେ କହିଛନ୍ତି ବାଗ୍ଦାଦିର ମୂତ ଶରୀରକୁ ଏକ ସୁରକ୍ଷିତ ଶବବ୍ୟବଚ୍ଛେଦ କେନ୍ଦ୍ରକୁ ନିଆଯାଇଥିଲା ଏବଂ ତାକୁ ଚିହ୍ନଟ କରିବା ପାଇଁ ଡିଏନ୍ଏ ପରୀକ୍ଷା କରାଯାଇଥିଲା ଏହା ପରେ ମୃତ ଶରୀରକୁ ନିୟମ ଅନୁଯାୟୀ କବର ଦିଆଯାଇଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଚ ଟ୍ରମ୍ପ୍ ଗତ ରବିବାର ଦିନ ବାଗ୍ଦାଦି ନିଜ ଦେହରେ ଖଞ୍ଜିଥିବା ବୋମା ଦ୍ୱାରା ବିସ୍ଫୋରଣ କରାଇ ଆତ୍କହତ୍ୟା କରିଥିବା ଘୋଷଣା କରିଥିଲେ ଉତ୍ତର ପଣ୍ଢିମ ସିରିଆ ଅଞ୍ଚଳରେ ବାଗ୍ଦାଦି ଲୁଚି ରହିଥିବା ସୁଡ଼ଙ୍ଗ ଉପରେ ଆମେରିକୀୟ ସୈନ୍ୟମାନଙ୍କ ଆକ୍ରମଣ ଭୟରେ ସେ ଆତ୍କହତ୍ୟା କରିଥିବା ଶ୍ରୀ ଟ୍ରମ୍ପ୍ ଘୋଷଣା କରିଥିଲେ

ସେହି ଡିନି ଜଣ ମଲ୍ଲଯୋଦ୍ଧା ହେଉଛନ୍ତି ଶ୍ରବଣ ଆକାଶ ଅନ୍ତିଲ ଏବଂ ବୀରଦେବ ଗୁଲିଆ

ବ୍ୟାଡ୍ମିଣ୍ଟନ ଜର୍ମାନୀରେ ଆଜିଠାରୁ ଆରମ୍ଭ ହେଉଥିବା ସାର୍ ଲୋର୍ଲକ୍ ଓପନ୍ ସୁପରଟୁର୍ ହଣ୍ଡ୍ରେଡ୍ ବ୍ୟାଡ୍ ମିଣ୍ଟନ ପ୍ରତିଯୋଗୀତାରେ ସାଇନା ନେହେଓ୍ବାଲ୍ ଓ ଲକ୍ଷ୍ୟ ସେନ୍ ଭାରତୀୟ ଚ୍ୟାଲେଞ୍ଜର ନେତୃତ୍ୱ ନେବେ ଗତ ଜାନୁଆରୀ ମାସରେ ଇଷ୍ଡୋନେସିଆ ମାଷ୍ଟର୍ସ ପ୍ରତିଯୋଗିତାରେ ବିଜୟ ପରେ ସାଇନା ନେହେଓ୍ୱାଲ୍ ଖାଲି ହାତରେ ବସିଥିବାରୁ ବର୍ତ୍ତମାନ ଏହି ପ୍ରତିଯୋଗିତାକୁ ହାତେଇବା ପାଇଁ ଜୋରସୋରରେ ଉଦ୍ୟମ କରିବେ ବୋଲି ଆଶା କରାଯାଉଛି ଜର୍ମାନୀର ଫେବିୟେନେ ଡେପ୍ରେକ୍ଙ୍କୁ ସେ ମହିଳା ସିଙ୍ଗଲ୍ୱ ବିଭାଗରେ ପ୍ରଥମେ ମୁକାବିଲା କରିବେ

ପୁରୁଷ ସିଙ୍ଗଲ୍ୱରେ ଲକ୍ଷ୍ୟ ସେନ ଚଳିତ ସିଜିନ୍ର ତୂତୀୟ ଟାଇଟଲ ହାସଲ ପାଇଁ ଲକ୍ଷ୍ୟ ରଖିବେ ଏହା ପୂର୍ବରୁ ବେଲ୍ଜିୟମ୍ ଇଷ୍ଟରନ୍ୟାସନାଲ୍ ଓ ନେଦରଲାଣ୍ଡ ଓପନ୍ରେ ବିଜୟୀ ହୋଇଥିଲେ